ଉକୁଳକେଶରୀ ଡକୁର ହରେକୃଷ୍ ମହତାବଙ୍କଦ୍ଦାରା ଲିଖିତ ଏହି ପୁସ୍ତକକୁ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି

ସ୍କୁଲ ଗୁଡ଼ିକରେ ନବମ ଓ ଏକାଦଶ ଶ୍ରେଶୀ ପାଠପଢ଼ା ତୁରନ୍ତ ବନ୍ଦ କରିବାକୁ ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି

ନାମ ପଞ୍ଞିକରଣ ପାଇଁ ଆସୁଥିବା ଚାଷୀମାନଙ୍କୁ କୋଭିଡ୍ ନାଇକ୍କିନ୍ ମାର୍ଗଦର୍ଶିକାର ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି